ତେବେ ଏମ୍ଏସ୍ଏମ୍ଇ ଷେତ୍ର ପାଇଁ ସମୟସୀମାକୁ ଦୁଇବର୍ଷ ମଧ୍ୟରେ ସୀମିତ ରଖାଯାଇଛି

ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ଏକ ନ୍ତନ ନିୟମାବଳୀ ପ୍ରସ୍ତୁତ କରାଯାଇଛି

ସେମାନଙ୍କୁ ଅଧିକ ସହାୟତା ଯୋଗାଇଦେବା ପାଇଁ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି

ଆସନ୍ତାକାଲି ଏହି ମହୋହବ ଉଦ୍ଯାପିତ ହେବ ଏଫ୍ଆଇଏଚ୍ ପ୍ରୋ ହକି ଲିଗ୍ର ଦିତୀୟ ସଂସ୍କରଣରେ ଭାରତ ଖେଲ୍ଥିବା ମ୍ୟାଚ୍ଗୁଡ଼ିକ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷିତ ହେବ

ଜିଲ୍ଲା ତମାଶ୍ଡୋଠାରେ ଚାଲିଥିବା ଏହି ଟୁର୍ଗ୍ଡାମେଣ୍ଟର ଗତକାଲିର ଉଦ୍ଘାଟନୀ ମ୍ୟାଚରେ କଟକର ମଙ୍ଗଳା କୁବ ବିଜୟୀ ହୋଇଛି